ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କେରଳରେ ପ୍ରଚାର କରିଛନ୍ତି

ଇଲେକ୍ସନ୍ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ମହାରାଷ୍ଟ୍ରରେ ସମସ୍ତ ଭୋଟର ଓ ଭୋଟ ଗ୍ରହଣକାରୀ ଅଫିସରମାନଙ୍କ ସ୍ରରକ୍ଷାକ୍ ନିଶ୍ଚିତ କରିବା ତଥା ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ନାଇବା ପାଇଁ ନିରାପଭା ବାହିନୀ ଯବାନମାନଙ୍କୁ ମୁତୟନ କରାଯାଇ ସାରିଛି

ଆମ ଗୌହାଟୀ ସମ୍ଭାଦଦାତା କଣାଇଛନ୍ତି ଆସାମର କିଛି ସ୍ଥାନରେ ଓ୍ୱେବ୍କାଷ୍ଟିଂ ଓ ଭିଡ଼ିଓ ରେକର୍ଡିଂ ପାଇଁ ବ୍ୟବସ୍ଥା କରାଯାଇଛି ଦିବ୍ୟାଙ୍ଗ ମହିଳା ଓ ବୟୋଜ୍ୟେଷ୍ଠ ଭୋଟରମାନଙ୍କ ଲାଗି ସ୍ୱତନ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଦ୍ୱିତୀୟ ପର୍ଯ୍ୟାୟରେ ବିହାରର ପୂର୍ଣ୍ଣିଆ କିଶନ୍ଗଞ୍ଚ କଟିହାର ଭାଗଲପୁର ଓ ବାଙ୍କା ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହେବ

ସେହିସବୁ ଭୋଟଗ୍ରହଣ କେନ୍ଦ୍ରରେ କ୍ଷୁଦ୍ର ପର୍ଯ୍ୟବେକ୍ଷକମାନଙ୍କୁ ମୁତୟନ କରାଯାଇଛି ଇତି ମଧ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି

ବରିଷ୍ଣ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ମହାରାଷ୍ଟ୍ରର ମାଧାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ସମ୍ପ୍ରତି ହୋଇଥିବା ବର୍ଷା ଓ କୁଆପଥର ବୃଷ୍ଟିରେ କ୍ଷତିଗ୍ରସ୍ତ କୃଷକମାନଙ୍କୁ ସରକାର ସମସ୍ତ ସହାୟତା ଯୋଗାଇବେ ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ଡିଏ ଯଦି କ୍ଷମତାକୁ ଫେରେ ତେବେ ଜଳ ସମସ୍ୟାର ସମାଧାନକ୍ତ ଅଗ୍ରାଧିକାର ଦିଆଯିବ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗତକାଲିଠାରୁ କେରଳରେ ନିର୍ବାଚନ ପ୍ରଚାର କର୍ରଛନ୍ତି ସେ ପ୍ରତିଦ୍ୱନ୍ଦିତା କର୍ତ୍ତିବା ୱାୟାନାଡ୍ ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର କରିଛନ୍ତି ଶ୍ରୀ ଗାନ୍ଧି କହିଛନ୍ତି ସେ ୱାୟାନାଡ୍ର ଜନସାଧାରଣଙ୍କ ସହ ମାତ୍ର କିଛି ମାସର ସମ୍ପର୍କ ସ୍ଥାପନ କରିବାକୁ ଚାହାନ୍ତି ନାହିଁ ବରଂ ସେମାନଙ୍କ ସହ ଆଜୀବନ ସମ୍ପର୍କ ସ୍ଥାପନ କରିବାକୁ ଚାହାନ୍ତି

ବିଜେପି ଲିଷ୍ଟ ବିଜେପି ଲୋକସଭା ନିର୍ବାଚନ ପାଇଁ ଆଉ ଚାରି ଜଣ ପ୍ରାର୍ଥୀଙ୍କର ନାମତାଲିକା ପ୍ରକାଶ କରିଛି ସାଧ୍ୱି ପ୍ରଜ୍ଞା ସିଂହ ଠାକୁରଙ୍କୁ କଂଗ୍ରେସର ଦିଗ୍ ବିଜୟ ସିଂହଙ୍କ ବିପକ୍ଷରେ ଭୋପାଳ ଆସନର୍ତ୍ତ ପାର୍ଟି ଛିଡ଼ା କରାଇଛି ରମାକାନ୍ତ ଭାର୍ଗବ ବିଦିଶାର୍ ପ୍ରତିଦ୍ୱନ୍ଦୀତା କର୍ରଥିବା ବେଳେ ଡକ୍କର କେପି ଯାଦବ ଗ୍ରନ୍ନାର୍ ନିର୍ବାଚନ ଲଢ଼ିବେ ରାଜ ବାହାଦର ସିଂହଙ୍କ ମଧ୍ୟପ୍ରଦେଶର ସାଗର ଲୋକସଭା ଆସନର୍ତ୍ତ ପ୍ରାର୍ଥୀ କରାଯାଇଛି କଂଗ୍ରେସ ବିଜେପି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ବିଜେପି ତାଙ୍କର ସମାଲୋଚନା କରିଛି ପାର୍ଟି ମୁଖପାତ୍ର କିଭିଏଲ୍ ନରସିଂଘା ନୂଆଦିଲ୍ଲୀରେ କହିଛନ୍ତି ଶ୍ରୀ ଗେହେଲତଙ୍କ ମନ୍ତବ୍ୟ ପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ୍ ପାର୍ଟି ନିର୍ବାଚନ କମିଶନ୍ରେ ଅଭିଯୋଗ କରି ଶ୍ରୀ ଗେହେଲତଙ୍କୁ ନୋଟିସ୍ କାରି କରାଯିବାକୁ ଦାବି କରିଛି

ସେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ପୂର୍ବରୁ ସେ ପାର୍ଟି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇସାରିଛନ୍ତି ଶ୍ରୀ ଫାତ୍ମି ମଧୁବଶୀ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ମହାମେଣ୍ଟ ବିରୁଦ୍ଧରେ ନିର୍ଦ୍ଦଳୀୟ ସଦସ୍ୟ ଭାବେ ପ୍ରତିଦ୍ୱନ୍ଦିତା କରିବେ ଇତିମଧ୍ୟରେ ଆର୍କେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ କହିଛନ୍ତି ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ହେବେ ସେମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ

ଶ୍ରୀ ନାୟକ ଅବଶିଷ୍ଟ ପାଞ୍ଚ ପର୍ଯ୍ୟାୟର ଲୋକସଭା ନିର୍ବାଚନର ପର୍ଯ୍ୟବେକ୍ଷଣ କରିବେ କମିଶନ୍ ବିବେକ ଦୁବେଙ୍କୁ ପଣ୍ଟିମବଙ୍ଗର ସ୍ୱତନ୍ତ ପୁଲିସ୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରି ସାରିଛି

ଅଧିକାଂଶ ଲୋକ ଉତ୍ତର ଗୁଜରାତରେ ବକ୍ରପାତ ଓ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ରାଜସ୍ଥାନରେ ଗତକାଲି ବର୍ଷା ସାଙ୍ଗକୁ ଜୋର୍ରେ ପବନ ବହିବାରୁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା

ମହାରାଷ୍ଟ୍ରରେ ତିନି କଶ ଲୋକ ପ୍ରାଣ ହରାଇଥିବାର କୁହାଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବର୍ଷା ଓ ଧ୍ୱଳିଝଡ଼ରେ କ୍ଷତିଗ୍ରସ୍ତ ରାଜ୍ୟଗ୍ରଡ଼ିକ୍ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଧନଜୀବନ ହାନୀ ପାଇଁ ସେ ଗଭୀର ଭାବେ ମର୍ମାହତ ହୋଇଛନ୍ତି କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ଗ୍ରଜରାତ ରାଜସ୍ଥାନ ମଣିପୁର ମଧ୍ୟପ୍ରଦେଶ ଓ ଦେଶର ଅନ୍ୟାନ୍ୟ ଭାଗରେ ଧୂଳିଝଡ଼ ଯୋଗୁଁ ଲୋକମାନଙ୍କର ଜୀବନହାନୀ ଘଟିବା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମହାବୀର ଜୟନ୍ତୀ ଆଜି ସମଗ୍ର ଦେଶରେ ମହାବୀର ଜୟନ୍ତୀ ପାଳିତ ହୋଇଛି ଜୈନ ଧର୍ମାବଲମ୍ବିମାନଙ୍କ ପାଇଁ ଆଜି ହେଉଛି ସବୁଠୁ ପବିତ୍ର ଦିନ ଜୈନ ଧର୍ମାବଲୟିମାନେ ପ୍ରାର୍ଥନା ପ୍ରସାଦ ବଙ୍କନ ଓ ରଥଯାତ୍ରା କରି ମହାବୀର ଜୟନ୍ତୀ ପାଳନ କରୁଛନ୍ତି

ବିହାରରେ ମୁଖ୍ୟ ଉତ୍ସବ ମହାବୀରଙ୍କର ଜନ୍ମସ୍ଥାନ କୃଣ୍ଣାଲପ୍ରରଠାରେ ଅନ୍ତ୍ଷିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାବୀର ଜୟନ୍ତୀ ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ବଙ୍ଗବନ୍ଧ ଶେଖ୍ ମୁଜିବୁର୍ ରେହେମାନଙ୍କୁ ତାଙ୍କ ଅନୁପସ୍ଥିତିରେ ବାଙ୍ଗଲାଦେଶର ରାଷ୍ଟ୍ରପତି ଘୋଷଣା କରାଯାଇଥିଲା ସେତେବେଳେ ତାଙ୍କ ପାକିସ୍ତାନ ଗିରଫ୍ କରି ନିଜ ଦେଶକୁ ନେଇ ଯାଇଥିଲା ୟୁଏନ୍ ଆଫ୍ଗାନ୍ ଜାତିସଂଘର ଏକ ରିପୋର୍ଟ ଅନୁସାରେ ଆଫ୍ଗାନିସ୍ତାନରେ ବନ୍ଦି ଥିବା ଏକ ତୃତୀୟାଂଶ କଏଦୀଙ୍କ ଉପରେ ଅତ୍ୟାଚାର କରାଯାଉଛି କିମ୍ବା ଦୁର୍ବ୍ୟବହାର କରାଯାଉଛି

ସେମାନଙ୍କୁ ଗଳା ଚିପିବା ବିଦ୍ୟୁତ୍ ସକ୍ ଦେବା ଓ ଅନ୍ୟାନ୍ୟ ଅକଥନିୟ ଅତ୍ୟାଚାର କରାଯାଉଥିବାର ଜଣାପଡ଼ିଛି